ଭବିଷ୍ୟତ ପ୍ରସଙ୍ଗ ଉପରେ ଗୁରୁତ୍ୱପ୍ରଦାନ ପୂର୍ବକ ପ୍ରଚେଷ୍ଟା ହିଁ ଦେଶ ଦେଶ ମଧ୍ୟରେ ସହଯୋଗକ୍ତ ନିବିଡ଼ କରିବ ବୋଲି ସେ କହିଛନ୍ତି

ସେ ସେଠାରେ ଏକାଦଶ ବ୍ରିକ୍ସ ସମ୍ମିଳନୀରେ ବ୍ରିକ୍ସ ବାଣିଜ୍ୟ ଫୋରମରେ ଉଦ୍ବୋଧନ ଦେଇଥିଲେ ସେଠାରେ ବିଭିନ୍ନ ଦେଶର ନେତ୍ବର୍ନ୍ଦଙ୍କ ସହ ସେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ବ୍ରାଜିଲ୍ଠାରେ ଅନୁଷ୍ଠିତ ଏହି ବ୍ରିକ୍ ସମ୍ମିଳନୀ ଅତ୍ୟନ୍ତ ଫଳପ୍ରଦ ହୋଇଛି ନେତାମାନଙ୍କ ମଧ୍ୟରେ ବାଣିଜ୍ୟ ସଂସ୍କୃତି ବିଜ୍ଞାନ ଓ ନ୍ନତନ ଜ୍ଞାନକୌଶଳ ସମ୍ଭନ୍ଧରେ ନିର୍ଣ୍ଣାୟକ ଆଲୋଚନା ହୋଇଛି ଭବିଷ୍ୟତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ସକାଶେ ନେତୃବୃନ୍ଦମାନେ ସହମତ ହୋଇଥିବାରୁ ଏହାର ସୁଫଳ ଦେଶଗୁଡ଼ିକୁ ମିଳିବ ବୋଲି ସେ କହିଛନ୍ତି ଚିନ୍ତାଧାରା ଓ ଜ୍ଞାନକୌଶଳର ନ୍ତନ ପ୍ରୟୋଗ ଦ୍ୱାରା ବିକାଶକୁ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି ସେ କହିଛନ୍ତି

ଭାରତରେ ପୁଞ୍ଜିନିବେଶ କରିବା ପାଇଁ ସେ ବ୍ରିକ୍ସ ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରି କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସର୍ବୋଉମ ପୁଞ୍ଜିନିବେଶ ଅନୁକୂଳ ଦେଶ ଭାରତରେ ସ୍ଥିର ସରକାର ଉନ୍ନତ ଡାଞ୍ଚା ଓ ସରକାରଙ୍କ ବ୍ୟବସାୟ ଅନୁକୂଳ ନୀତି ଯୋଗୁଁ ଏହା ପୁଞ୍ଜିନିବେଶ ପାଇଁ ଏକ ଉତ୍କୃଷ୍ଟ କ୍ଷେତ୍ର ହୋଇପାରିଛି ବିଶ୍ୱ ଅର୍ଥନୀତି ପାଇଁ ସନ୍ତାସବାଦ ଏକ ବଡ଼ ବିପଦ ଏହାଦ୍ୱାରା ଏକ ଟ୍ରିଲିୟନ୍ ଡଲାର୍ କ୍ଷତି ହୋଇଥିବା ସେ କହିଛନ୍ତି ଏହି ସମ୍ମିଳନୀର ଶେଷରେ ବ୍ରାସିଲିଆ ପ୍ରସ୍ତାବ ପାରିତ ହୋଇଥିଲା ଜେ ଆଣ୍ଡ କେ ଏଲ୍ଜି ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏହାର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ଗତକାଲି ଜାନ୍ମୁ କାଶ୍ମୀର ଡିଭିଜନ୍ ଅନ୍ତର୍ଗତ ରେସାଇ ଜିଲ୍ଲାର ତଲୱାର୍ଠାରେ ପୁଲିସ୍ କନ୍ଷେବଲ୍ମାନଙ୍କର ପାସିଙ୍ଗ୍ଆଉଟ୍ ପରେଡ୍ରେ ଅଭିବାଦନ କରି ସେ ଏହା କହିଛନ୍ତି ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବାରେ ପୁଲିସ୍ମାନଙ୍କର ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ନିର୍ବାଚନରେ ମଧ୍ୟ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ରାଜ୍ୟପାଳ କହିଛନ୍ତି ଜାମ୍ମୁ ଏବଂ କାଶ୍ମୀର ପୁଲିସ୍ ନିଜର ଉଚ୍ଚର୍ଗୀକୃତ ସେବା ଦ୍ୱାରା ସେଠାରେ ଶାନ୍ତି ପ୍ରତିଷ୍ଠା ସହ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବାରେ କୃତକାର୍ଯ୍ୟ ହୋଇଥିବା ଶ୍ରୀ ମୁର୍ମୁ କହିଛନ୍ତି

ସେହି ରାୟରେ କୋର୍ଟ ଦର୍ଶାଇଥିଲେ ଯେ ରାଫେଲ ବିମାନର ମୂଲ୍ୟ ବାବଦରେ କେନ୍ଦ୍ର ସରକାର ସିଏଜିକୁ ବିସ୍ତୁତ ସୂଚନା ଦେଇଥିଲେ ପରେ ସିଏଜି ରିପୋର୍ଟକୁ ପିଏସି ଦ୍ୱାରା ଯାଞ୍ଚ କରାଯାଇଥିଲା

ସାମୁଦ୍ରିକ ଝଡ଼ରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଦଳ ଉତ୍ତର ଏବଂ ଦକ୍ଷିଣ ଚବିଶପ୍ରଗଣା ସହ ପୂର୍ବ ମେଦିନାପୁର କିଲ୍ଲାଗୁଡ଼ିକର ପରିଦର୍ଶନରେ ଯିବେ ତେବେ ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କର ସହ ଏକ ବୈଠକ ଡାକିଥିବା ବେଳେ ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ଆକଳନ କରିବା ପାଇଁ ମଧ୍ୟ କହିଥିଲେ ସୁଶ୍ରୀ ମମତା ବାନାର୍ଜୀ ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ରେ ହୋଇଥିବା କ୍ଷୟକ୍ଷତିର ପରବର୍ତ୍ତି ପରିସ୍ଥିତିର ମୁକାବିଲା ନିମନ୍ତେ ଥଇଥାନ୍ ଓ ପୁନର୍ବାସ କାର୍ଯ୍ୟ ପାଇଁ କେନ୍ଦ୍ରୀୟ ସହାୟତା ପାଇଁ ମଧ୍ୟ ଦାବି କରିଥିଲେ ଇଡି ଆରେଷ୍ଟ ପ୍ରବର୍ଭନ ନିର୍ଦ୍ଦେଶାଳୟ ଇଡି ପୂର୍ବତନ ଫର୍ଟିସ୍ ହେଲ୍ଥ କେୟାର୍ ପ୍ରମୋଟର ମାଲବିନ୍ଦର ସିଂହ ଓ ରେଲିଗେଆର୍ ଏକ୍ଷର ପ୍ରାଇଜେସ୍ ଲିମିଟେଡ୍ ଚେୟାର୍ମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ସୁନୀଲ ଗୋଧୱାନୀଙ୍କୁ କଳାଧନ ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ୍ କରିଛି ସେମାନେ ରେଲିଗେଆର୍ ଫିନ୍ଭେଷ୍ଟ ଲିମିଟେଡ୍ର ପାଖି ଆତୁସାତ କରିଥିବାର ଅଭିଯୋଗ ହୋଇଥିଲା

ବାଚସ୍କତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଓ ସେମାନେ ବିଜେପିରେ ଯୋଗ ଦେଇଛନ୍ତି

କିନ୍ତୁ ସେମାନେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି ଅବଶିଷ୍ଟ ଦୁଇଟି ଆସନ ପାଇଁ ବିଜେପି ଏହାର ପ୍ରାର୍ଥୀମାନଙ୍କର ନାମ ପରେ ପ୍ରକାଶ କରିବ

ମହା ପଲିଟିକୁ ମହାରାଷ୍ଟ୍ରର କଂଗ୍ରେସ ନେତା ବିଜୟ ଓ୍ୱାଡେତିଓ୍ୱାର କହିଛନ୍ତି ଯେ ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସ ଏନ୍ସିପି ଓ ଶିବସେନା ମଧ୍ୟରେ ସାଧାରଣ ସର୍ବନିମ୍ନ ଯୋଜନାକୁ ନେଇ ଚିଠା ପ୍ରସ୍ତୁତ କରାଯାଇଛି ମୁମ୍ୟାଇଠାରେ ଏହି ଦଳଗୁଡ଼ିକ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ବୈଠକ ପରେ ଏହି ଚିଠା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ସାମ୍ଘାଦିକମାନଙ୍କୁ ଶ୍ରୀ ଓ୍ୱାଡେତିୱାର କହିଛନ୍ତି ଯେ ତିନୋଟି ଯାକ ଦଳର ମୁଖିଆମାନଙ୍କୁ ଏହି ସାଧାରଣ ସର୍ବନିମ୍ବ ଯୋଜନାର ଚିଠା ଅନୁମୋଦନ ପାଇଁ ଖୁବ୍ ଶୀଘ୍ର ପଠାଯିବ ଏହା ଅନୁମୋଦିତ ହେବା ପରେ କେଉଁ ଦଳର କେତେ ଜଣ ସରକାରରେ ରହିବେ ଓ ମୁଖ୍ୟମନ୍ତ୍ରୀ ପଦ କେଉଁ ଦଳକୁ ଯିବ ସେ ନେଇ ଆଲୋଚନା ହେବ ସ୍ଚଚନା ଯୋଗ୍ୟ ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି

ଇତିମଧ୍ୟରେ ଏନ୍ଡିଏର ଅନ୍ୟତମ ସହଯୋଗୀ ଦଳ ଆର୍ପିଆଇ କହିଛି ଯେ ଶିବସେନା ତାର ପୁରାତନ ସହଯୋଗୀ ଦଳ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରୁ ଆର୍ପିଆଇ ମୁଖ୍ୟ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି ଯେ ଉଭୟ ଦଳ ମଧ୍ୟରେ ରହିଥିବା ମତଭେଦକୁ ଦୂର କରି ରାଜ୍ୟର ସ୍ୱାର୍ଥ ପାଇଁ ବିଜେପି ଶିବସେନା ସହିତ ମିଶି ସରକାର ଗଠନ କରିବା ଉଚିତ୍

ଡବ୍ଲ୍ୟୁସିଡି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍କୃତି ଇରାନୀ ଘୋଷଣା କରିଛନ୍ତି ଶିଶୁମାନଙ୍କ ସକାଶେ ଉଦ୍ଦିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନୀତି ଓ ଯୋଜନାଗ୍ରଡ଼ିକର ସଫଳ କାର୍ଯ୍ୟାନ୍ୱୟନ ପାଇଁ ତାଙ୍କ ମନ୍ତ୍ରଣାଳୟ ଓ ନୀତି ଆୟୋଗ ମିଳିତ ଭାବେ ଏକ ଖସଡ଼ା ପ୍ରସ୍ତୁତ କରିବେ ଶ୍ରୀମତୀ ଇରାନୀ ଗତକାଲି ନ୍ତଆଦିଲ୍ଲୀଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ଏହା କହିଥିଲେ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଏକ ର୍ୟାଙ୍କିଙ୍କ୍ ବ୍ୟବସ୍ଥା ବିକଶିତ କରିବା ସକାଶେ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ

ଏହି ମ୍ୟାଚ୍ ସହିତ ଭାରତ ଲଗାତାର ତିନୋଟି ମ୍ୟାଚ୍କୁ ଅମିମାଂଶିତ ରଖିଛି

ବ୍ୟାଡ୍ମିଣ୍ଟନ ହଂକଂ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି କିଦାୟୀ ଶ୍ରୀକାନ୍ତ ପୁର୍ଷ ବିଭାଗ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ ବିଶ୍ୱର ପ୍ରର୍ବତନ ଏକ ନୟର ଖେଳାଳି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲ୍ରେ ଅଲିମ୍ପିକ୍ ଚାମ୍ପିୟାନ୍ ଚୀନ୍ର ଛେନ୍ ଲଙ୍ଗ୍ଙ୍କୁ ଭେଟିବେ ଗତ ସାତମାସ ମଧ୍ୟରେ ଶ୍ରୀକାନ୍ତ ପ୍ରଥମଥର ପାଇଁ କୌଣସି ଏକ ପ୍ରମୁଖ ଟୁର୍ଷ୍ଣାମେଣ୍ଟରେ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି